କ୍ୟାବିନେଟ୍ ମିଟିଂ ସାଧାରଣ ଯୋଗ୍ୟତା ପରୀକ୍ଷା କରାଇବା ପାଇଁ ଏକ ଜାତୀୟ ନିଯୁକ୍ତି ସଂସ୍ଥାର ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଆଜି ଅପରାହୁରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ଏକ ଐତିହାସିକ ନିଷ୍ପଭି ବର୍ଷ୍ଣନା କରି ଦେଶର ଶିକ୍ଷିତ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନରେ ଏହା ବହୁ ମାତ୍ରାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସେ କହିଛନ୍ତି ଦେଶର ଶିକ୍ଷିତ ଯୁବକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଛି

ଏହାଦ୍ୱାରା ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷିତ ଯୁବକମାନେ ସେମାନଙ୍କର ନିକଟସ୍ଥ କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ଦେଇପାରିବେ

ବାରମ୍ଭାର ପରୀକ୍ଷା ଦେବା ଉପରେ କୌଣସି କଟକଣା ଲାଗୁ କରାଯିବ ନାହିଁ ଅନୁସୂଚୀତ କାତି ଉପଜାତି ପଛୁଆବର୍ଗ ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ସର୍ବୋଚ୍ଚ ବୟସସୀମାରେ କୋହଳତା ଦିଆଯିବ ପ୍ରାର୍ଥୀମାନେ ଏକ ସାଧାରଣ ପୋର୍ଟାଲ୍ରେ ନିଜକୁ ପଞ୍ଜିକରଣ କରିପାରିବେ ଓ ପରୀକ୍ଷା କେନ୍ଦ୍ର ମନୋନୀତ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯିବ

ସାଧାରଣ ଯୋଗ୍ୟତା ପରୀକ୍ଷାର ନମ୍ଘର କେନ୍ଦ୍ର ସରକାର ରାଜ୍ୟ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ କ୍ଷେତ୍ରଗୁଡ଼ିକୁ ଯୋଗାଇ ଦିଆଯିବ ଯାହାଫଳରେ ସେହିସବୁ ସଂଗଠନଗୁଡ଼ିକର ନିଯୁକ୍ତି ବାବଦ ଖର୍ଚ୍ଚ କମ୍ କରାଯାଇ ପାରିବ

ସେହି ବିମାନ ବନ୍ଦର ଗୁଡ଼ିକ ସରକାରୀ ବେସରକାରୀ ଭାଗିଦାରୀରେ ପରିଚାଳିତ ହେବ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

ପିଏମ୍ ଏନ୍ଆର୍ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାତୀୟ ନିଯୁକ୍ତି ସଂସ୍ଥା କୋଟି କୋଟି ଶିକ୍ଷିତ ଯୁବକମାନଙ୍କ ପାଇଁ ସଫଳତାର ସୋପାନ ଖୋଲିଦେବ ଏକ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସାଧାରଣ ଯୋଗ୍ୟତା ପରୀକ୍ଷା ଦ୍ୱାରା ବାରମ୍ଭାର ପରୀକ୍ଷା କରାଯିବାକୁ ଦୂର କରାଯାଇ ପାରିବ ଓ ଏଥିପାଇଁ ହେଉଥିବା ଖର୍ଚ୍ଚ ତଥା ସମୟକୁ ବଞ୍ଚାଯାଇ ପାରିବ ସେ କହିଛନ୍ତି ଏହା ମଧ୍ୟ ନିଯୁକ୍ତି କ୍ଷେତ୍ରରେ ସ୍ପଚ୍ଛତା ଆଶିବ

କୋବିଡରେ ସଂକ୍ରମିତ ହେବା ହାର ମଧ୍ୟ ଧୀରେ ଧୀରେ ହାସ ପାଇବାରେ ଲାଗିଛି

ଭାରତ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷ ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳ ସହ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଳିତ ଉଦ୍ୟମରେ ଦୈନିକ ନମୁନା ପରୀକ୍ଷା ବୃଦ୍ଧି କରାଯାଉଛି ସପ୍ତାହ ଭିଭିରେ ଦୈନିକ ନମୁନା ପରୀକ୍ଷାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟୁଛି

ସରକାର କହିଛନ୍ତି ଦେଶରେ ଏଥିପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି

ରାଜନାଥ ନେଭି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତର ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷାରେ ନୌବାହିନୀର ଭୂମିକାକୁ ପ୍ରଶଂସା କରିଛନ୍ତି ନୌବାହିନୀ କମାଣ୍ଡର୍ସ୍ମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂ ନୌବାହିନୀର କ୍ଷମତା ଓ କାର୍ଯ୍ୟ ଦକ୍ଷତାକୁ ପାଇଁ ଏହାର ପ୍ରଶଂସା କରିଛନ୍ତି ସମୁଦ୍ର ସେତୁ ଅପରେସନ ଭଳି ଏକ ଅଭିଯାନକୁ ସୂଚାରୁରୂପେ ସମ୍ପନ୍ନ କରିପାରିଥିବାରୁ ସେ ନୌବାହିନୀକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି

ମନ୍ତ୍ରୀ କହିଛନ୍ତି ସମୁଦ୍ରରେ ବିଭିନ୍ନ ସମ୍ପେଦନଶୀଳ ଅଞ୍ଚଳରେ ନୌବାହିନୀ ଏହାର ଜାହାଜ ଓ ଲଢୁଆ ବିମାନଗୁଡ଼ିକୁ ମୁତୟନ କରି ଦେଶର ସ୍ୱାର୍ଥକୁ ସର୍ବଦା ସୁରକ୍ଷା ପ୍ରଦାନ କରିଆସୁଛି ସେ ପୁଣି କହିଛନ୍ତି ନୌବାହିନୀ ଦ୍ୱାରା ଏହିସବୁ କାର୍ଯ୍ୟ ଯୋଗୁଁ ଦେଶର ସାମୁଦ୍ରିକ ସୀମାର ଉପଯୋଗୀତା ବୃଦ୍ଧି ପାଇଛି ଓ ରିଲିଫ୍ ଓ ମାନବୀୟ ସହାୟତା କାର୍ଯ୍ୟ ସହଜ ହୋଇଛି ନୌବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀର ପ୍ରଥମ ଦିନରେ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂ ମଧ୍ୟ ପ୍ରମୁଖ କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଏହି ତିନିଦିନିଆ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଓ ଏପ୍ରିଲ୍ ମାସରେ ଏହାକୁ ଆୟୋଜନ କରାଯିବାକୁ କାର୍ଯ୍ୟସୂଚୀ ଥିଲା କିନ୍ତୁ କୋଭିଡ୍ ସଂକ୍ରମଣ ଯୋଗୁଁ ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ପରିସ୍ଥିତି ଦୃଷ୍ଟିରୁ ଭାରତ ମହାସାଗରର ସୁରକ୍ଷା କାର୍ଯ୍ୟସୂଚୀର ମୁଖ୍ୟ ପ୍ରସଙ୍ଗ ରହିଛି ଏହାଛଡ଼ା ନୌବାହିନୀର ଆଧୁନିକୀକରଣ ମଧ୍ୟ ସମ୍ମିଳନୀର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି କର୍ମଚାରୀମାନଙ୍କର ତାଲିମ ଓ କଲ୍ୟାଣ ବିଷୟର ଏଥିରେ ସମୀକ୍ଷା କରାଯିବ ଜୟଶଙ୍କର ହନିଫ୍ ଆତମର୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଫ୍ଗାନିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ୍ ଆତମର୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ନେତା ଆଫ୍ଗାନିସ୍ତାନର ସମ୍ପ୍ରତିକ ଘଟଣାବଳୀ ଓ ଦ୍ୱିପକ୍ଷୀୟ ସହଯୋଗ ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ଆଫଗାନିସ୍ତାନର ବିକାଶ ଓ ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ନିଶ୍ଚିତ କରାଯାଇଛି ଆଫଗାନିସ୍ତାନ ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ ମଧ୍ୟ ଓମାନ ବୈଦେଶିକ ମନ୍ତ୍ରୀ ବଦର ଅଲବୁସାଇଦିଙ୍କ ସହ କଥାବାର୍ତ୍ତା କରିଛନ୍ତି ବଦର ଅଲବୁସାଇଦି ଓମାନର ବୈଦେଶିକ ମନ୍ତ୍ରୀ ନିଯୁକ୍ତ ହୋଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉଭୟ ନେତା ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ଶ୍ରୀ ଜୟଶଙ୍କର ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ବାଙ୍ଗଲାଦେଶ ବୈଦେଶିକ ସଚିବ ମସୁଦ୍ ବିନ୍ ମୋମେନ୍ଙ୍କ ସହ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରି ବୈଦେଶିକ ସଚିବ କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କକୁ ଆଗକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ବାଙ୍ଗଲାଦେଶ ଗସ୍ତରେ ଆସିଛନ୍ତି